ଆସନ୍ତା ଗୁର୍ତ୍ରବାର ଦିନ ଭୋଟ୍ଗଣତି ହେବ

ପଲିଟିକାଲ୍ ମିଟିଂ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତି ଉପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ବିଚାର ବିମର୍ଶ ଆରମ୍ଭ କରିଥିବାରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି ଗୁରୁବାର ଦିନ ନିର୍ବାଚନ ଫଳାଫଳ ଘୋଷଣା ହେବା ଆଗରୁ ଆସନ୍ତାକାଲି ବିଜେପି ସଭାପତି ଅମିତ୍ ଶାହା ଏନ୍ଡିଏର ନେତାମାନଙ୍କୁ ସାକ୍ଷାତ୍ କରିବେ ନୂଆଦିଲ୍କାରେ ଏହି ବୈଠକ ବସିବ ଏବଂ ଏନ୍ଡିଏର ତୁଙ୍ଗ ନେତାମାନେ ନିର୍ବାଚନ ଫଳାଫଳ ପରେ ରଣକୌଶଳ ବିଷୟ ସ୍ଥିର କରିବେ ଶ୍ରୀ ଶାହା ସେମାନଙ୍କ ପାଇଁ ଏକ ନୈଶ ଭୋଜିସଭାର ମଧ୍ୟ ଆୟୋଜନ କରିବେ ବିଜେପି ନେତୃତ୍ୱରେ ଏନ୍ଡିଏ ସରକାର ପୁଣି ଥରେ କେନ୍ଦ୍ରରେ କ୍ଷମତାସୀନ ହେବ ବୋଲି ଏକ୍ଜିଟ ପୋଲ୍ଗୁଡ଼ିକରେ ଅନୁମାନ କରାଯାଇଥିବା ଦୃଷ୍ଟିରୁ ଶ୍ରୀ ଶାହା ଏହି ବୈଠକ ଡକାଇଛନ୍ତି ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ମୁଖ୍ୟମନ୍ତ୍ରୀ ତଥା କେଡିୟୁ ସଭାପତି ନୀତିଶ କୁମାର ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ରାମବିଳାସ ପାଶ୍ୱାନ୍ ଉପସ୍ଥିତ ରହିବେ ନୈଶ ଭୋଜି ପୂର୍ବରୁ ବିକେପି ନେତାମାନଙ୍କର ମଧ୍ୟ ପାର୍ଟି ମୁଖ୍ୟାଳୟରେ ଏକ ବୈଠକ ବସିବ ବୋଲି ଜଣାପଡ଼ି ଛି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ନିରଙ୍କୁଶ ସଂଖ୍ୟାଗରିଷତା ହାସଲ କରିବ ବୋଲି ମେଣ୍ଟର ନେତାମାନେ ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି ତେଶେ କୌଣସି ମେଣ୍ଟ ସଂଖ୍ୟା ଗରିଷତା ହାସଲ ନ କରିବା କ୍ଷେତ୍ରରେ ଅଣ ବିଜେପି ଦଳ ଓ ଅନ୍ୟ ଛୋଟ ଛୋଟ ଦଳଗୁଡ଼ିକୁ ନେଇ କେନ୍ଦ୍ରରେ ନୂଆ ସରକାର ଗଠନ କରିବା ବିଷୟରେ ବିରୋଧୀ ଦଳର ନେତାମାନେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ଟିଡିପି ସଭାପତି ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାରୁ ନାଇଡୁ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଏନ୍ସିପି ମୁଖ୍ୟ ଶରଦ୍ ପାୱାର୍ଙ୍କ ସମେତ ବିରୋଧୀ ଦଳର ତୁଙ୍ଗ ନେତାମାନଙ୍କ ସହ ନୂଆଦିଲ୍ଲୀରେ କଥାବାର୍ତ୍ତା ଚଳାଇଛନ୍ତି କେନ୍ଦ୍ରରେ ଅଣ ବିଜେପି ସରକାର ଗଠନ ପାଇଁ ସମର୍ଥନ ଯୋଗାଡ଼ କରିବା ସକାଶେ ଶ୍ରୀ ନାଇଡ଼ୁ ବିଭିନ୍ନ ରଜାନୈତିକ ଦଳର ନେତାମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବିଏସ୍ପି ସଭାପତି ମାୟାବତୀଙ୍କୁ ଭେଟିବାପାଇଁ ଲକ୍ଷ୍ମୌ ଯାତ୍ରା କରିବା ପୂର୍ବରୁ ଶ୍ରୀ ନାଇଡୁ ରାହୁଲ୍ ଗାନ୍ଧି ଓ ଶରଦ୍ ପାୱାର୍ଙ୍କୁ ସାକ୍ଷାତ୍ କରିଛନ୍ତି ଲୋକତାନ୍ତିକ ଜନତା ଦଳ ନେତା ଶରଦ୍ ଯାଦବ ଏବଂ ସିପିଆଇର ନେତାମାନଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିଛନ୍ତି ପୂର୍ବରୁ ଶ୍ରୀ ନାଇଡ଼ୁ ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଆପ୍ ଜାତୀୟ ଆବାହକ ଅରବିନ୍ଦ କେଜରିଓ଼ାଲ୍ ଏବଂ ସିପିଆଇଏମ୍ର ସାଧାରଣ ସମ୍ପାଦକ ସୀତାରାମ୍ ୟେଚ୍ଚରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ଜେଟ୍ଲୀ ଏକ୍ଜିଟ୍ ପୋଲ୍ ବିଜେପିର ବରିଷ ନେତା ଅରୁଣ ଜେଟ୍ଲୀ ଏକ୍ଜିଟ୍ ପୋଲ୍ ପ୍ରତି ସନ୍ଦେହ ପ୍ରକାଶ କର୍ତ୍ତିବା ବ୍ୟକ୍ତିମାନଙ୍କ ତୀବ୍ର ସମାଲୋଚନା କରି କହିଛନ୍ତି ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ୍ଜିଟ୍ ପୋଲ୍ ଗୋଟିଏ ପ୍ରକାର ମତାମତ ପ୍ରକାଶ କରିଥିବାରୁ ଭୋଟ୍ ଫଳାଫଳ ପ୍ରାୟ ଏକ୍ଜିଟ୍ ପୋଲ୍ ସହ ସମାନ ହେବ ଶ୍ରୀ ଜେଟ୍ଲୀ କହିଛନ୍ତି ବ୍ୟକ୍ତିଗତ ସାକ୍ଷାତ୍କାର ଭିଭିରେ ଏକ୍ଜିଟ୍ ପୋଲ୍ ପ୍ରସ୍ତତ କରାଯାଇଛି ଏଥରେ ଇଭିଏମ୍ର କୌଣସି ଭୂମିକା ନାହିଁ ସେ କହିଛନ୍ତି ଆସନ୍ତା ଗୁରୁବାର ଦିନ ଫଳାଫଳ ପ୍ରକାଶ ପାଇଲା ପରେ ଏକ୍ଜିଟ୍ ପୋଲ୍ ଓ ଫଳାଫଳ ଯଦି ସମାନ ହୁଏ ତେବେ ବିରୋଧୀ ଦଳର ଇଭିଏମ୍ ସଂକ୍ରାନ୍ତୀୟ ମିଥ୍ୟା ପ୍ରସଙ୍ଗର କୌଣସି ମିଲ୍ୟ ରହିବ ନାହିଁ

ଏଥର ଯଦି ଏକ୍ଜିଟ୍ ପୋଲ୍ର ଫଳାପଳ ସତ୍ୟ ହୃଏ ତେବେ ଭାରତର ଗଣତନ୍ତ୍ର ପରିପକୃ ହେଉଛି ଏବଂ ଭୋଟ୍ଦାତାମାନେ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଭିଭିରେ ଭୋଟ୍ ଦେଇଥିବା ପ୍ରମାଣିତ ହେବ

ଏଫ୍ଏମ୍ ଗୋଲ୍ଡ୍ ଏଫ୍ଏମ୍ ରେନ୍ବୋ ବିବିଧ ଭାରତୀ ଓ ଆକାଶବାଣୀର ଅନ୍ୟ ସ୍ଥାୟୀୟ ଚ୍ୟାନେଲ୍ଗୁଡ଼ିକରେ ଘଣ୍ଟିକିଆ ନ୍ୟୁକ୍ ବୁଲେଟିନ୍ ଉପଲବ୍ଧ ହେବ ବିଜେପି ରିପୋଲିଙ୍ଗ୍ ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ୍ କରି କେତେକ ଅଞ୍ଚଳ ବିଶେଷକରି ପଣ୍ଟିମବଙ୍ଗର କେତେକ ସ୍ଥାନରେ ସାନି ଭୋଟ୍ଗ୍ରହଣ ପାଇଁ ଦାବି କରିଛନ୍ତି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍ ସାୟାଦିକମାନଙ୍କୁ କହିଛନ୍ତି ବିଜେପି ପ୍ରାର୍ଥୀ ଓ କର୍ମୀମାନଙ୍କୁ ତୃଣମଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଧମକ ଚମକ ଦେଇଥିବା ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି ଏହି ଦାବି ଉପରେ ବିଚାର କରିବାକୁ ସେମାନେ ନିର୍ବାଚନ ଆୟୋଗକୁ ଅନୁରୋଧ ଜଣାଇଛନ୍ତି ସେ କହିଛନ୍ତି ଭୋଟ୍ଗଣତି ସମୟରେ ଓ ପରେ ପଣ୍ଟିମବଙ୍ଗରେ ହିଂସାକାଣ୍ଡ ଉପୁଜିବାର ଆଶଙ୍କା ଥିବାରୁ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ପର୍ଯ୍ୟନ୍ତ କେନ୍ଦ୍ରୀୟ ବାହିନୀ ସେଠାରେ ରଖାଯାଉ ବୋଲି ସେମାନେ ଦାବି କରିଛନ୍ତି ଓଡ଼ିଶା ପିଣ୍ଟିମବଙ୍ଗ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଭୋଟ୍ଗଣତି ପ୍ରକ୍ରିୟା ଠିକ୍ଠାକ୍ ଯେପରି ହେବ ତାହା ନିଶ୍ଚିତ କରିବାପାଇଁ ବିଜେପି ନିର୍ବାଚନ ଆୟୋଗଙ୍କୁ ଅନୁରୋଧ ଜଣାଇଛନ୍ତି ୟୁପି ମିନିଷ୍ଟର୍ ସ୍ୟାକ୍ଡ୍ ଉତ୍ତର ପ୍ରଦେଶରେ ବିକେପିରୁ ପୃଥକ ହୋଇଯାଇଥିବା ସୁହେଲ୍ଦେବ୍ ଭାରତୀୟ ସମାଜ ପାର୍ଟିର ଓପି ରାଜଭର୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କ୍ୟାବିନେଟ୍ରୁ ବହିଷ୍କାର କରିଛନ୍ତି ବିଜେପି ନେତୃତ୍ୱରେ ଏନ୍ଡିଏକୁ ଦୀର୍ଘଦିନ ଧରି ଅମାନ୍ୟ କରିବା ଏବଂ ମେଷ୍ଟ ବିରୋଧରେ କାର୍ଯ୍ୟ କରିବା ଅଭିଯୋଗରେ ଶ୍ରୀ ରାଜଭର୍ଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିବା କୁହାଯାଇଛି ଶ୍ରୀ ରାଜଭର୍ ତାଙ୍କ ପାର୍ଟି ନିର୍ବାଚନ ଚିହ୍ନରେ ବିଭିନ୍ନ ଆସନରୁ ଏଥର ଲୋକସଭା ପାଇଁ ନିର୍ବାଚନ ଲଡ଼ିଛନ୍ତି ରାଜଭବନ ସ୍ତ୍ରରେ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଶ୍ରୀ ରାଜଭର୍ଙ୍କୁ ବହିଷ୍କାର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ୍କୁ ରାଜ୍ୟପାଳ ରାମ ନାଏକ ଗ୍ରହଣ କରିଛନ୍ତି ଶ୍ରୀ ରାଜଭର୍ ଫିଛୁଆ ଶ୍ରେଣୀ କଲ୍ୟାଣ ଏବଂ ଦିବ୍ୟାଙ୍ଗଙ୍କ ସଶକ୍ତିକରଣ ମନ୍ତ୍ରୀ ଥିଲେ

ସିଏସ୍ଆଇଆର୍ ଏସ୍ଆଇ ୟୁନିଟ୍ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ ଓ କାତୀୟ ଭୌତିକ ପ୍ରୟୋଗଶାଳା ଆଜି ବିଶ୍ୱ ପାଣିପାଗ ଦିବସ ଉପଲକ୍ଷେ ଦେଶପାଇଁ ପୁନଃ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଏହି ପୁନଃ ନିର୍ଦ୍ଧାରିତ ବ୍ୟବସ୍ଥାଗୁଡ଼ିକ ହେଲା କିଲୋଗ୍ରାମ କେଲ୍ଭିନ୍ ମୋଲ୍ ଏବଂ ଆମ୍ପିୟର୍ ବିଶ୍ୱସ୍ତରୀୟ ମାପକ ବ୍ୟବସ୍ଥା ଲକ୍ଷ୍ୟରେ ଏହି ବ୍ୟବସ୍ଥା ପୁନର୍ବାର ଧାର୍ଯ୍ୟ କରାଯାଇଛି

ସୁଷମା ସ୍ୱରାଜ୍ ଆସନ୍ତାକାଲି କିର୍ଗୀକ୍ର ବିଶ୍କେକ୍ଠାରେ ଆରମ୍ଭ ହେଉଥିବା ସାଙ୍ଘାଇ ସହଯୋଗ ସଙ୍ଗଠନର ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଭାରତର ପ୍ରତିନିଧିତ୍ୱ କରିବେ ଏହା ହେଉଛି ଦ୍ୱିତୀୟ ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକ ଯେଉଁଠି ଭାରତ ସାଙ୍ଘାଇ ସହଯୋଗ ସଙ୍ଗଠନର ପୂର୍ଶ୍ଣ ସଦସ୍ୟ ରୂପେ ଯୋଗ ଦେଉଛି

ପାକ୍ ଶରିଫ୍ ଅଲ୍ ଅକିଜିଆ ଦୁର୍ନୀତି ମାମଲାରେ ଜେଲ୍ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍ ସ୍ୱାସ୍ଥ୍ୟଗତ କାରଣ ଦଶାଇ ଆଜି ଇସ୍ଲାମାବାଦ୍ ହାଇକୋର୍ଟରେ ଜାମିନ୍ ପାଇଁ ଆବେଦନ କରିଛନ୍ତି ଅଣସ୍ତରି ବର୍ଷ ବୟସ୍କ ପାକିସ୍ତାନର ତିନି ଥର ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍ଙ୍କୁ ସେଦେଶର ସୁପ୍ରିମ୍କୋର୍ଟ ଏଇ ମାସ ଆରମ୍ଭରୁ ସ୍ଥାୟୀ କାମିନ୍ ଦେବାକୁ ମନା କରିଥିଲେ ସ୍ୱାସ୍ଥ୍ୟଗତ କାରଣ ଦୃଷ୍ଟିରୁ ଏବଂ ବିଦେଶରେ ଚିକିତ୍ସାପାଇଁ ସେ ସ୍କାୟୀ ଜାମିନ୍ ଆବେଦନ କରିଥିଲେ

ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି ଏବଂ ସୁଚାରୁରୂପେ ଜେଲ୍ ପରିଚାଳନା ହେଉଥିବା ଆମକୁ ଖବର ମିଳିଛି

ଆସନ୍ତା ବୁଧବାର ଦିନ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ